ଭାରତୀୟ ଔଷଧ କଷ୍ଟ୍ରୋଲର ଜେନେରାଲ୍ ବିଶେଷଜ୍ଞ କମିଟିଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି

ପୂର୍ବରୁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ବିଶେଷଜ୍ଞ କମିଟି ଏ ସଂକ୍ରାନ୍ତରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ ଏହି ପ୍ରତିଷେଧକ ଶରୀର ପାଇଁ କେତେଦ୍ର ନିରାପଦ ହେବ ଓ ଶରୀରର କେତେ ମାତ୍ରାରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ସେ ବିଷୟରେ ସବିସ୍ତୃତ ଆଲୋଚନା କରାଯାଇଥିଲା ଭାରତ ବାୟୋଟେକ୍ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ସହ ମିଶି କୋଭାକ୍ସିନ ପ୍ରତିଷେଧକର ଉତ୍ପାଦନ କରିଆସୁଛି

ତେବେ ଗୋଟିଏ ଡୋଜ୍ ଟିକାର ମାତ୍ରା ଅପରିବର୍ତ୍ତିତ ରଖିବାକୁ କୁହାଯାଇଛି

ଗର୍ଭବତୀ ମହିଳାମାନେ କେଉଁ ଟିକା ଗ୍ରହଣ କରିବେ ସେ ସକାଶେ ସେମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବାକୁ କୁହାଯାଇଛି ଟିକା ପ୍ରଦାନ ସଂକ୍ରାନ୍ତ ଏନଟିଏଜିଆଇର ସଦ୍ୟ ପରାମର୍ଶବଳୀ କୋଭିଡ ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଗୋଷ୍ଠୀକୁ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ସେଣ୍ଟର ଏଡ୍ ବିଭିନ୍ନ ଦେଶରୁ ଭାରତରେ ଆସି ପହଞ୍ଚଥିବା ଚିକିତ୍ସା ଉପକରଣ ଓ ଔଷଧଗୁଡ଼ିକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଇବା ଜାରି ରଖିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଦେଶରୁ ଅସ୍ତ୍ରିବା ସାମଗ୍ରୀଗୁଡ଼ିକର ତ୍ୱରିତ ଓ ଶୃଙ୍ଖଳିତ ଯୋଗାଣ କେନ୍ଦ୍ର ସରକାର ପ୍ରାଥମିକତାର ସହ କରୁଛନ୍ତି ଗଭ୍ ଭେଣ୍ଟିଲେଟର ସରକାର କହିଛନ୍ତି ଦେଶରେ ନିର୍ମିତ ଭେଷ୍ଟିଲେଟରଗୁଡ଼ିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ହସିଟାଲଗୁଡ଼ିକୁ ଯୋଗାଇ ଦିଆଯିବାରୁ ସେଗୁଡ଼ିକୁ କୋବିଡରେ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା ଲାଗି ବ୍ୟବହାର କରାଯାଉଛି ଦେଶରେ ନିର୍ମିତ ଭେଷ୍ଟିଲେଟରଗୁଡ଼ିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅବସ୍ଥିତ ହସ୍କିଟାଲଗୁଡ଼ିକର ଚିକିତ୍ସା ମୌଳିକ ଢ଼ାଞ୍ଚାକୁ ମଜବୃତ କରିଛି ସରକାର କୋବିଡର ମୁକାବିଲାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯଥାସ୍ୟବ ସହାୟତା ଯୋଗାଉଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ପଞ୍ଜାବର ଫରିଦକୋଟସ୍ଥିତ କିଜିଏସ୍ ମେଡ଼ିକାଲ କଲେଜ ଓ ହସ୍କିଟାଲରେ ଭେଟିଲେଟରଗୁଡ଼ିକ ବ୍ୟବହାର ନହୋଇ ପଡ଼ିରହିଥିବାର ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଛି ମନ୍ତ୍ରଣାଳୟ କହିଛି ଏହି ଖବର ସଫ୍ଚର୍ଣ୍ଣ ଭିଭିହୀନ ଓ ଅମଳକ

ସେଗୁଡ଼ିକୁ ହସ୍କିଟାଲକୁ ଦିଆଯିବା ପୂର୍ବରୁ ସେଗୁଡ଼ିକର ପୁଙ୍ଗାନୁପୁଙ୍ଗ ପରୀକ୍ଷା କରାଯାଇଥିଲା ଜିଜିଏସ୍ ମେଡ଼ିକାଲ କଲେଜ ହସ୍କିଟାଲକୁ ଦିଆଯାଇଥିବା ଭେଷ୍ଟିଲେଟରଗୁଡ଼ିକ ଠିକ୍ ଭାବେ କାମ କରୁଥିବା ବିଷୟରେ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ ଜଣାଇଛି

ମନ୍ତ୍ରଣାଳୟ କହିଛି କୋବିଡ ନାଇଷ୍ଟିନର ମୁକାବିଲା ପାଇଁ ଆବଶ୍ୟକ ଭେଷ୍ଟିଲେଟରଗୁଡ଼ିକୁ ଭାରତ ଇଲେକ୍ଟ୍ରୋନିକ୍କ ଲିମିଟେଡ୍ ଯୋଗାଇବା ଜାରି ରଖିବ

ପ୍ରତିଷେଧକ ଟିକା ନେଇଥିବା ସବୁ ବୟସର ଲୋକମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା ଏପରିକି ଜୀବନଶୈଳୀ ରୋଗରେ ପୀଡ଼ିତ ଲୋକମାନଙ୍କ ଶରୀରରେ ମଧ୍ୟ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ପୂର୍ବରୁ ଯେଉଁ ଲୋକମାନେ କୋବିଡ ନାଇଷ୍ଟିନରେ ସଂକ୍ରମିତ ହୋଇଥିଲେ ସେମାନେ ଏହି ପ୍ରତିଷେଧକ ନେବା ପରେ ସେମାନଙ୍କ ଶରୀରର ପ୍ରତିରୋଧକ ଶକ୍ତି ସଂକ୍ରମିତ ହୋଇନଥିବା ଲୋକମାନଙ୍କ ତୁଳନାରେ ଅଧିକ ଚାରିଗୁଣା ବୃଦ୍ଧି ପାଇଛି

ଏହି ଅକ୍କିଫୋର୍ଡ ଆଷ୍ଟ୍ରାଜେନିକା ଟିକା ଭାରତର ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଉତ୍ପାଦନ କରାଯାଇଥିଲା

ଭାରତରେ ଦ୍ୱିତୀୟବାର ଲାଗି କୋବିଡ ସଂକ୍ରମଣ ବୃଦ୍ଧି ପାଇବାରୁ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବାଂଲାଦେଶକୁ ପ୍ରତିଷେଧକ ଯୋଗାଣ ବାଧାପ୍ରାପ୍ତ ହୋଇଛି